ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ବିଭିନ୍ନ ରାକନେତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ସରଗରମ ହୋଇଥିବା ସୂଚନା ମିଳିଛି

ଏହି ପରିପ୍ରେଷୀରେ କଟକ କମିଶନରେଟ୍ ଅଞ୍ଞଳରେ ପୁଲିସ୍ ପକ୍ଷରୁ ଗତକାଲି ଏକ ଫ୍ଲଗମାର୍ଚ୍ଚ କାଫଲା ଛକରୁ ବାହାରି ଦରଘାବଜାର ପର୍ଯ୍ୟନ୍ତ ଅନୁଷିତ ହୋଇଥିଲା

ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଓଡ଼ିଶାର ଚାରିକୋଟି କନତା ମୋର ପରିବାର

ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍ ତଥା ଦକ୍ଷତା ବିକାଶ ମନ୍ତୀ ଧର୍ମେନ୍ଦ ପ୍ରଧାନ ଯୋଗ ଦେଇଥିଲେ

ସେ କହିଥିଲେ ସାରା ରାକ୍ୟରେ ଦୁର୍ନୀତି ଛାଇହୋଇ ରହିଛି

ଏହି ଅବସରରେ ଗ୍ରାମଠୁ ସହର ଯାଏଁ ଉହବମୁଖର ହୋଇଛି ସମ୍ଠ ଦେବାଳୟଗୁଡ଼ିକରେ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି

ସହରରେ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଗହଳି ଲାଗିରହିଛି ଶୈବ ଓ ଶକ୍ତିପୀଠ ସହ ଶ୍ରୀହନୁମାନଙ୍କୁ ଭକ୍ତମାନେ ସକାଳୁ ପୂଜାର୍ଚ୍ଚନା କରୁଛନ୍ତି